ବାହାର ରାକ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଯାଞ କରାଯିବ

ସେହିପରି ପ୍ରସ୍ଥାନ କରିବା ସମୟରେ ଷେସନ ସମ୍ମୁଖ କିମ୍ୟା ଡାହାଶପଟେ ବାହାରକୁ ବାହାରିବା ପାଇଁ କୁହାଯାଇଛି

ଜନସମାଗମକୁ ଦୁଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି

ସେତେବେଳେ ସଂକ୍ରମଣ ପରିସ୍ତିତିକୁ ସମୀକ୍ଷା କରିବା ପରେ ବାର୍ଷିକ ପରୀକ୍ଷା ନେଇ ନିଷ୍ବଉି ଗ୍ରହଶ କରାଯିବ

ତେବେ ଏ ନେଇ ଅଧିକ ତଦନ୍ତ କାରି ରହିଛି ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷର୍ ସ୍ଚନା ମିଳିଛି

ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି

ସେଗୁଡ଼ିକ ହେଉଛି ଝାରସୁଗୁଡ଼ା ଏବଂ ବୌଦ୍ଦ ଅନ୍ୟ ସମସ୍ତ ସହରର ତାପମାତ୍ରା ହ୍ରାସ ପାଇଛି